କହିଲେ ପ୍ରକାଶ ରାଓଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଜନସାଧାରଣଙ୍କୁ ପ୍ରେରଶା ଯୋଗାଇବ

ଯାହାକୁ ଯେଉଁଦିନ ଡକାଯାଇଥିବ ସେ ସେହି ଦିନହିଁ ଟିକା ନେଇପାରିବ

ପୋଲିଓ ଟିକାକରଣ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତଶାଳୟ ପକ୍ଷର୍ କୃହାଯାଇଛି

ଏକ ଶୋକ ବାର୍ଭାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ସ୍ୱର୍ଗତଃ ରାଓ ତାଙ୍କର ଉହର୍ଗୀକୃତ ସମାଜସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ଧରେ ଶିକ୍ଷାରର ପ୍ରସାର ପାଇଁ ସ୍କରଶୀୟ ହୋଇ ରହିବେ ମୁଖ୍ୟମନ୍ତୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଶାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି

ତାମ୍ପରା ଛକ ନିକଟରେ ଆକି ଭୋର୍ରୁ ଘନକୁହୁଡ଼ି ହେତୁ ଡିଭାଇଡରେ ଧକ୍କା ଦେଇ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି

ସେମାନଙ୍କୁ ଛତ୍ରପୁର ମେଡିକାଲକୁ ନିଆ ଯାଇଥିଲା

ବିଗତ ବର୍ଷଗୁଡ଼ିକରେ ଗୁଡ଼ି ସୂତା ଲାଗି ଅନେକେ ଆହତ ହୋଇଥିବାବେଳେ ସ୍ଥଳବିଶେଷରେ କେତେକଙ୍ଙ ପ୍ରାଣହାନି ଘଟିଛି